ଆଜି ମଧ୍ୟାହ୍ନ ପରଠାରୁ ସେହିସବୁ ଅଞ୍ଚଳରେ ଫୋନ୍ ସେବା କାର୍ଯ୍ୟକ୍ଷମ ହୋଇଛି କିନ୍ତୁ ଇଣ୍ଟରନେଟ୍ ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ଜାମ୍ପୁ କାଶ୍ମୀର ପ୍ରଧାନ ସଚିବ ରୋହିତ କଂସଲ୍ ଆଜି ଶ୍ରୀନଗରଠାରେ ଏ ବିଷୟ ଜଣାଇଛନ୍ତି

ଇତିମଧ୍ୟରେ ମୋବାଇଲ୍ ଫୋନ୍ ସେବା ପୁର୍ନକ୍ଷମ ହେବା ପରେ ସେହି ଅଞ୍ଚଳରେ ମୁତୟନ ହୋଇଥିବା ପୁଲିସ୍ ଓ ନିରାପତ୍ତାବାହିନୀ ଯବାନମାନେ ସଜାଗ ରହିଛନ୍ତି ଜାନ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂ କହିଛନ୍ତି ଉପତ୍ୟକାରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ଖରାପ ନ ହେବ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଖବର ଅନୁସାରେ ଉତ୍ତେଜନା ସୃଷ୍ଟିହେବା ଭଳି ସନ୍ଦେଶ ପଠାଉଥିବା ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖାଯିବ ଓ ବିଭିନ୍ନ ସମ୍ପେଦନଶୀଳ ଅଞ୍ଚଳରେ ଅତିରିକ୍ତ ଯବାନମାନଙ୍କୁ ମୁତୟନ କରାଯିବ ପୋଲିସ୍ ମଧ୍ୟ ମିଥ୍ୟା ଖବର ଓ ଗୁଜବ ଉପରେ କଡ଼ା ନଜର ରଖିବ ପୂର୍ବରୁ ସରକାର ରାଜ୍ୟରେ ଲ୍ୟାଣ୍ଡଲାଇନ୍ ଫୋନ୍ ସେବା ସମ୍ପର୍ଣ୍ଣର୍ପେ ପୂର୍ନକ୍ଷମ କରିଥିଲେ

ପାଞ୍ଚଜଣିଆ ସାୟିଧାନିକ ଖଣ୍ଡପୀଠ ଗତ ଅଗଷ୍ଟ ମାସରୁ ଦେିନନ୍ଦିନ ଭିତ୍ତିରେ ମାମଲାର ଶୁଣାଣି କରି ଆସୁଛନ୍ତି ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଖଣ୍ଡପୀଠର ଅଧ୍ୟକ୍ଷ ରହିଛନ୍ତି ମାମଲାର ଶୁଣାଣି ପାଇଁ ପ୍ରଧାନବିଚାରପତି ପୂର୍ବରୁ ସମୟସୀମା ଧାର୍ଯ୍ୟ କରିସାରିଛନ୍ତି

ସେହିଦିନ ପ୍ରଧାନ ବିଚାରପତି ଅବସର ନେବେ

ଇଲେକ୍ସନ କ୍ୟାମ୍ପେନ୍ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଜୋରସୋରରେ ପ୍ରଚାର ଚାଲିଛି

ହରିଆଶାରେ ସେ ଚାରୋଟି ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଆଜି ସେ ଫରିଦାବାଦ ଜିଲ୍ଲାର ବଲ୍ଲଭଗଡ଼ଠାରେ ତାଙ୍କର ପ୍ରଥମ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବେ ପୂର୍ବତନ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ମଧ୍ୟ ଆଜି ମେଓ୍ୱାତ୍ ଅଞ୍ଚଳର ନୁହ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା ମଧ୍ୟ ଆଜି ତୋହାନା ଏଲେନାବାଦର ମଲ୍ଲିକାଗ୍ରାମ ଓ ନର୍ନଉନ୍ଦଠାରେ ନିର୍ବାଚନ ପ୍ରଚାର କରିବେ

ମହାରାଷ୍ଟ୍ରରେ ବିଜେପି ଖୁବ୍ ଜୋରସୋରରେ ପ୍ରଚାର ଚଳାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟି ସଭାପତି ଅମିତ ଶାହା ଗତକାଲି ସେଠାରେ ଅନେକ ର୍ୟାଲିରେ ଉଦ୍ବୋଧନ ଦେଇଥିଲେ ବରିଷ୍ଣ ବିଜେପି ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ବିଭିନ୍ନ ନିର୍ବାଚନ ସଭାସମିତିମାନ କରୁଛନ୍ତି ଜେକେ ସିଜ୍ଫାୟାର ଭାୟୋଲେସନ୍ ଜାମ୍ଗୁ କାଶ୍ମୀରର ବାରମୂଳା କିଲ୍ଲାସ୍ଥିତ ଉଡ଼ି ସେକ୍ଟରର ନିୟନ୍ତ୍ରଣରେଖାଠାରେ ଗତକାଲି ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଗୁଳିଗୋଳା ବର୍ଷଣ ଯୋଗୁଁ ସେନାବାହିନୀର ଜଣେ ଯବାନ ଶହୀଦ ହୋଇଛନ୍ତି ସେନାବାହିନୀ ସୂତ୍ରରେ କୁହାଯାଇଛି ପାକିସ୍ତାନୀ ସୈନ୍ୟମାନେ ଉଡ଼ି ସେକ୍ଟରର ଭାରତୀୟ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିଲେ ଏହାପରେ ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା

ମନ୍ତ୍ରୀ କହିଛନ୍ତି ସରକାର ଅଗ୍ରାଧିକାର ଭିତ୍ତିରେ ପୁର୍ନବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବେ

ଶ୍ରୀ ପ୍ରଧାନ ପେଟ୍ରୋଲ୍ଜାତ ପଦାର୍ଥକୁ ଜିଏସ୍ଟିର ପରିସରଭୁକ୍ତ କରିବା ବିଷୟ ବିଚାର କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୋଦି ଇନ୍ଷ୍ଟାଗ୍ରାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଇନ୍ଷ୍ଟାଗ୍ରାମ୍ରେ ବିଶ୍ୱର ଅନ୍ୟ ନେତାମାନଙ୍କ ତୁଳନାରେ ସବୁଠୁ ବେଶୀ ପ୍ରଶଂସକ ରହିଛନ୍ତି

ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମଧ୍ୟ ଇନ୍ଷ୍ଟାଗ୍ରାମରେ ପଛରେ ପକାଇଦେଇଛନ୍ତି

ଏହା ଆକାଶଦୀପ ନାମରେ ମଧ୍ୟ ପରିଚିତ ଏହି ଅବସରରେ ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥାନ୍ତି ଓ ରାଜ୍ୟର ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ସ୍କରଣ କରିଥାନ୍ତି ସମଗ୍ର ବାରଣାସୀ ସହରରେ ଲୋକମାନେ ଏକ କାଠବାକ୍ସରେ ଦୀପ ପ୍ରଜ୍ଜଳିତ କରି ସେମାନଙ୍କର ଛାତରେ ନଦୀ ନିକଟରେ ପୁଷ୍କରିଣୀ ନିକଟରେ ଓ ବୃକ୍ଷଗୁଡ଼ିକରେ ଟଙ୍ଗାଇଛନ୍ତି

ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଓ ସିଏରା ଲିଓନ ରାଷ୍ଟ୍ରପତି କ୍କୁଲିୟସ୍ ମାଦା ବାଇଓ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଦକ୍ଷତା ବୃଦ୍ଧି ଓ ବିଶେଷ ଜ୍ଞାନର ଆଦାନ ପ୍ରଦାନ ଦିଗରେ ଭାରତ ଅବଦାନ କରିବାକୁ ଇଚ୍ଛୁକ ଓ ସିଏରା ଲିଓନ୍ ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ଅର୍ଥନୈତିକ ମୌଳିକ ଢାଞ୍ଚା ଓ ସାମାଜିକ ବିକାଶରେ କାର୍ଯ୍ୟ କରିବାକୁ ଆଗ୍ରହୀ

ନେଦରଲ୍ୟାଣ୍ଡ୍ସ ରାଜା ଓ ରାଣୀ ନୂଆଦିଲ୍ଲୀ ମୁମ୍ୟାଇ ଓ କେରଳ ବୁଲି ଦେଖିବେ ନେଦରଲ୍ୟାଣ୍ଡ୍ସ ରାଜାଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ଅର୍ଥନୈତିକ ଓ ରାଜନୈତିକ ସହଯୋଗ ବୃଦ୍ଧି ଦିଗରେ ସାହାଯ୍ୟ କରିବାର ଆଶା କରାଯାଉଛି ୟୁଏସ୍ ପାକ୍ ଏଲ୍ଇଟି ପାକିସ୍ତାନକୁ ତା'ର ନିଜ ଅଞ୍ଚଳରେ ଥିବା ସନ୍ତାସବାଦୀ ଗୋଷୀଗୁଡ଼ିକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ହେବ ବୋଲି ଆମେରିକା କହିଛି ଏହା ବ୍ୟତୀତ ଲସ୍କରେ ତୋଇବାର ଦୁର୍ଦ୍ଦାନ୍ତ ସନ୍ତାସବାଦୀମାନଙ୍କ ସମେତ ଏହାର ନେତା ହାଫିଜ୍ ସଇଦ୍ ବିରୁଦ୍ଧରେ ମଧ୍ୟ ତାହାକୁ ପଦକ୍ଷେପ ନେବାକୁ ହେବ ପାକିସ୍ତାନକୁ ବ୍ଲାକ୍ ଲିଷ୍ କରାଯିବା ସମ୍ଭନ୍ଧୀୟ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସର ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ଗ୍ରହଣ ପୂର୍ବରୁ ଏହି ବିବୃଭି ପ୍ରକାଶ ପାଇଛି ଆମେରିକା ବୈଦେଶିକ ବିଭାଗର ଦକ୍ଷିଣ ଓ ମଧ୍ୟଏସିଆ ବ୍ୟୁରୋ ମୁଖ୍ୟ ଆଲିସ୍ ୱେଲ୍ସ ଲସ୍କରେ ତୋଇବା ଜମାତ୍ ଉଦ୍ ଦୱାର ବଡ଼ବଡ଼ ଚାରିଜଣ ସନ୍ତାସବାଦୀଙ୍କୁ ପାକିସ୍ତାନ ଗିରଫ କରିଥିବାରୁ ଏହାକୁ ସ୍ୱାଗତ କରିଛନ୍ତି

ସେମାନେ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଉଥିବାର ଅଭିଯୋଗ ରହିଛି ପାକିସ୍ତାନ ଏହାର ସୁରକ୍ଷିତ ଭବିଷ୍ୟତ ପାଇଁ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକୁ ନିଜ ମାଟିରେ କାର୍ଯ୍ୟ କରିବାରୁ ରୋକିବାକୁ ହେବ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ପାକିସ୍ତାନ ସନ୍ତାସବାଦୀମାନଙ୍କୁ ଗିରଫ କରି ଖଲାସ କରିଦେବାର ଅନେକ ଦୃଷ୍ଟାନ୍ତ ରହିଛି

ଆହତ ଖେଳାଳିମାନଙ୍କୁ ନିକଟସ୍ଥ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାର କୁହାଯାଉଛି

ମୃତ୍ୟୁବରଣ କରିଥିବା ଖେଳାଳିମାନେ ଭୋପାଳସ୍ଥିତ ମଧ୍ୟପ୍ରଦେଶ ଏକାଡେମୀର ବୋଲି କଣାପଡ଼ିଛି